ପିଏମ୍ ଷ୍ଟେଟ୍ସ୍ କରୋନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭୂତାଣୁ ସଂକ୍ରମଣ ଜନିତ ବିପଦର ମୁକାବିଲା କରିବାପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନାବେଳେ ସେ କହିଛନ୍ତି ଏହି ସଂକ୍ରମଣର ମୁକାବିଲା ସକାଶେ ସମ୍ମିଳିତ ଉଦ୍ୟମରେ ସବୁମନ୍ତେ ପ୍ରୟାସ କରାଯିବ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଏ ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ନାଗରିକମାନଙ୍କର ନିରାପତ୍ତା ସୁନିଶ୍ଚିତ ପାଇଁ ନିର୍ଦ୍ଦେଶାବଳୀର ପାଳନ କରିବାକୁ ଆହ୍ବାନ କରିଛନ୍ତି ଏହି ବିପଦର ମ୍ରକାବିଲା ପାଇଁ ଜନସାଧାରଣଙ୍କର ସହଯୋଗର ଆବଶ୍ୟକ ରହିଥିଲାବେଳେ ଏନେଇ କୌଣସି ପ୍ରକାରର ଭୟର ବାତାବରଣ ସୃଷ୍ଟି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି

ରାଜ୍ୟଗୁଡ଼ିକ ପକ୍ଷରୁ ଇତିମଧ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ ସେ ରାଜ୍ୟଗୁଡ଼ିକୁ ପ୍ରଶଂସା କରିବା ସହିତ ଏଦିଗରେ ସେମାନଙ୍କର ଅନୁଭୂତି ଓ ନୂତନ ପ୍ରସ୍ତାବ ବିନିମୟ କରିବାକ୍ତ ପରାମର୍ଶ ଦେଇଛନ୍ତି ପିଏମ୍ ନାଇନ୍ କଲ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କରୋନା ଭତାଣ୍ର ସଂକ୍ରମଣ ବ୍ୟାପ୍ରଥିବା ଦୃଷ୍ଟିର୍ ପ୍ରତ୍ୟେକ ଭାରତୀୟଙ୍କ ଆହୁରି ଅଧିକ ସତର୍କ ରହିବାକୃ ପଡ଼ିବ

ଆସନ୍ତାକାଲି ଜନତା କର୍ଫ୍ୟ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି

କେବଳ ଯେଉଁମାନେ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଅଛନ୍ତି ସେହି ବ୍ୟକ୍ତିମାନେ ବାହାରକୁ ଯାଇ ପାରିବେ ସେ କହିଛନ୍ତି ଏହି ଜନ ଆନ୍ଦୋଳନର ସଫଳତା ଓ ଏଥିରୁ ମିଳିବାକୁ ଥିବା ଅଭିଜ୍ଞତା ଆମକୁ ଆଗକୁ ଆସ୍ବଥିବା ଚାଲେଞ୍ଜର ମ୍ରକାବିଲା କରିବାରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାକାଲିର ଏହି ପଦକ୍ଷେପ ଜାତୀୟ ସ୍ୱାର୍ଥ ଦିଗରେ ଲୋକମାନଙ୍କର ସଂଯମ ସଂକଳ୍ପବଦ୍ଧତା ଓ କର୍ତ୍ତବ୍ୟ ପାଳନର ଏକ ପ୍ରତୀକ ହେବ

ଭୂତାଣୁ ସଂକ୍ରମଣ ଯୋଗୁଁ ହସ୍କିଟାଲଗୁଡ଼ିକ ଉପରେ ପଡ଼ୁଥିବା ଚାପର ଉଲ୍ଲ୍ଖ କରି ପ୍ରଧାନମନ୍ତ୍ରୀ ନିୟମିତ ଯାଞ୍ଚ ଭଳି କାର୍ଯ୍ୟକୁ ଏଡାଇବା ଓ ଅସ୍ତ୍ରୋପ୍ରଚାର ଆଦି କାର୍ଯ୍ୟକୁ ଅନ୍ୟ ଏକ ସମୟରେ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଅର୍ଥନୈତିକ ସ୍ଥିତି ସଂକ୍ରାନ୍ତରେ ଦେଶର ଜନସାଧାରଣଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ କୋଭିଡ୍ ନାଇଷ୍ଟିନ୍ ଅର୍ଥନୈତିକ ସହାୟତା ଟାସ୍କଫୋର୍ସ ଗଠନ ବିଷୟ ଘୋଷଣା କରିଛନ୍ତି ଏହି ଟାସ୍କଫୋର୍ସ ଅର୍ଥମନ୍ତୀଙ୍କ ଅଧୀନରେ କାର୍ଯ୍ୟ କରିବ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉପାୟଗୁଡ଼ିକ ଉପରେ କାର୍ଯ୍ୟ କରିବ ସହାୟକ କର୍ମଚାରୀ ଡ୍ରାଇଭର ଓ ମାଳିମାନଙ୍କ ଭଳି ଘରେ ଆସି କାର୍ଯ୍ୟ କରୁଥିବା ଲୋକମାନଙ୍କର ବେତନ କମ୍ ନ କରି ସମସ୍ତଙ୍କୁ ଦୟାମନୋଭାବ ପୋଷଣ କରିବାକୁ ସେ ଅନୁରୋଧ କରିଛନ୍ତି

ସେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଏଥିଲାଗି ନିଜର ସମର୍ଥନ ଜ୍ଞାପନ କରିଛନ୍ତି ଏହାଛଡ଼ା ଏହାକୁ ସଫଳ କରିବାଲାଗି ମିଳିତ ପ୍ରୟାସ କରିବାପାଇଁ ସେମାନେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଏହି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଭିନେତା ଶାହାର୍ରଖ୍ ଖାନ ସାହିଦ୍ କପ୍ରର ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍ ନେତା ତଥା ଅଭିନେତା କମଲ ହାସନ୍ କ୍ରିକେଟ୍ ଖେଳାଳି କେଭି ପିଟର୍ସନ୍ ଅଛନ୍ତି ସେହିଭଳି ବିଶିଷ୍ଟ ଅଭିନେତା ଅମିତାଭ୍ ବଚ୍ଚନ୍ ଅକ୍ଷୟ କୁମାର ହ୍ରିତକ୍ ରୋଶନ୍ ଓ ନିର୍ଦ୍ଦେଶକ କରନ୍ କୋହର୍ ସାମାଜିକ ଗଣମାଧ୍ୟମ କରିଆରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁକ୍ ସଫଳ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଗୁରୁବାର ଦେଶବାସୀଙ୍କୁ ରବିବାର ଦିନ ଜନତା କର୍ଫ୍ୟ ପାଳନ କରିବାପାଇଁ ନିବେଦନ କରିବାର ଗୋଟିଏ ଦିନ ପରେ ରାଜ୍ୟଗ୍ରଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହାର ସଂକ୍ରମଣକ୍ ରୋକିବାପାଇଁ ଭିଡ଼ିଓ କନ୍ଫରେନ୍ଦିଂ କରିଆରେ ଆଲୋଚନା କରିଥିଲେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାସନ ଓ ଔଷଧ ଦୋକାନ ବ୍ୟତୀତ ସମସ୍ତ ବଡ଼ ବଡ଼ ମଲ୍ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି

ସ୍ୱାସ୍ଥ୍ୟ ବିଭାଗ ଓ ଡାକ୍ତରଖାନା ଉପରେ ଅଧିକ ଅଦରକାରୀ ଚାପ ସୃଷ୍ଟି ନ କରିବାପାଇଁ ଏହି ନିଷ୍କଭି ନିଆଯାଇଛି

ଏହି ସାକ୍ଷାତ୍କାର ଲାଗି ନୃତନ ତାରିଖ ସମ୍ପର୍କରେ ପରେ ସମ୍ପୁକ୍ତ ପ୍ରାର୍ଥୀମାନଙ୍କୁ ଅବଗତ କରାଯିବ

ତେବେ ଯେଉଁ ଟ୍ରେନ୍ଗୁଡ଼ିକ ଶନିବାର ମଧ୍ୟରାତ୍ରୀ ପୂର୍ବରୁ ଚଳାଚଳରେ ଅଛି ସେଗୁଡ଼ିକୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚବାକୁ ଦିଆଯିବ

ସେ ମଧ୍ୟ କିଡ୍ନୀ ଓ ହୃଦ୍ରୋଗ ସମସ୍ୟାରେ ପୀଡ଼ିତ ଥିଲେ

ଶ୍ରୀ ମୋଦି ଟ୍ୱିଟ୍ କରି ଏହି ଦୁଇ ନେତାଙ୍କୁ ସେମାନଙ୍କର ସହାୟତା ଲାଗି ଧନ୍ୟବାଦ ଜଣାଇଛନ୍ତି

ସେମାନେ ଆତ୍କସଂଯମଦ୍ୱାରା ବୟସ୍କ ବ୍ୟକ୍ତିମାନଙ୍କ ଜୀବନ ସୁରକ୍ଷିତ ରଖିପାରିବେ ଡବ୍ଲ୍ୟଏଚ୍ଓର ମୁଖ୍ୟ ଟେଡ୍ରସ୍ ଆଦାନମ୍ ଘେବ୍ରେୟେସସ୍ ଗତକାଲି ଜେନେଭାଠାରେ ଏକ ସାୟାଦିକ ସମ୍ମିଳନୀରେ ଏହା କହିଛନ୍ତି ସେ କହିଛନ୍ତି ଏହି ଭୂତାଣୁ ଲାଗି ଯୁବବର୍ଗଙ୍କୁ କେତେ ସପ୍ତାହ ଧରି ହସ୍କିଟାଲ୍ରେ ଭର୍ତ୍ତି ହେବାକୁ ପଡ଼ିପାରେ ଏହାଛଡ଼ା ଏଥିରେ ସେମାନଙ୍କର ପ୍ରାଣ ମଧ୍ୟ ଯିବାର ସମ୍ଭାବନା ରହିଛି ତେବେ ନିଜର କର୍ଯ୍ୟଶୈଳୀଦ୍ୱାରା ଅନ୍ୟମାନଙ୍କର ଜୀବନ ପ୍ରତି ଯେପରି ବିପଦ ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବା ଲାଗି ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ମେଟ୍ରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟ ଡାକରା ପରିପ୍ରେକ୍ଷୀରେ ଆସନ୍ତାକାଲି ଦିଲ୍ଲୀ ମେଟ୍ରୋ ସେବା ବନ୍ଦ୍ ରହିବ ଦିଲ୍ଲୀ ମେଟ୍ରୋ ରେଳ ନିଗମ କର୍ତ୍ତ୍ୱପକ୍ଷଙ୍କ ପକ୍ଷର୍ତ ଏହି ସ୍ବଚନା ଦିଆଯାଇଛି ଜନସାଧାରଣଙ୍କ ଆସନ୍ତାକାଲି ନିକ ଘରେ ରହିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରେଳ ନିଗମ ପକ୍ଷର୍ ଏଭଳି ପଦକ୍ଷେପ ନିଆଯାଇଛି